ତେବେ ଉପକୁଳବର୍ତୀ ଜିଲ୍ଲା ମାନଙ୍କରେ ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବାକୁ ସରକାରଙ୍କର ପ୍ରସ୍ତାବ ନାହି ବୋଲି ସେ କହିଛନ୍ତି

ଆବଶ୍ୟକତା ଓ ସମ୍ୟଳ ଆଧାରରେ ନ୍ତନ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ମନ୍ତୀ ଗୃହକୁ ପ୍ରତିଶ୍ରତି ଦେଇଥିଲେ ବହୁ ପୂର୍ବରୁ ନିର୍ମିତ ହୋଇଥିବା ଆଶ୍ରୟ ସ୍ଥଳୀକୁ ରାସ୍ତା ସଂଯୋଗ ନ ଥିବା ନେଇ ସରକାର ଅବଗତ ଅଛନ୍ତି

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଶ ମନ୍ତୀ ଏହି ପ୍ରସଙ୍ଗରେ ଗୃହରେ ବିବୂତି ଦିଅନ୍ତୁ ବୋଲି ବିରୋଧୀ ଦଳର ବିଧାୟକମାନେ ଦାବି କରିଥିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ଶୃନ୍ୟକାଳରେ ଏହି ପ୍ରସଙ୍ଙ ଉଠାଇଥିଲେ

ଧାନ କିଶା ମାମଲାରେ ସରକାର ଗୃହରେ ବକ୍ତବ୍ୟ ଦେବାକୁ ନିର୍ଦେଶ ଦେବାକୁ ସେ ବାଚସ୍ବତିଙ୍କୁ ଅନୁରୋଧ କରିଥିଲେ ବୀମା ଉପରେ ପଦକ୍ଷେପ ନେବାକୁ ବାଚସ୍ବତି ସରକାରଙ୍କୁ ନିର୍ଦେଶ ଦେଇଥିଲେ

ସେହିପରି ଆଧ୍ଧ ଓ ପଣ୍କିମବଙ୍ଗରେ ଆଗାମୀ ଦିନରେ ପିଆଜ ଆମଦାନୀ ହେଲେ ରାଜ୍ୟରେ ଦର ହ୍ରାସ ପାଇବା ସମ୍ଭାବନା ଥିବା ବିଶେଷଙ୍କମାନେ ଅନୁମାନ କରିଛନ୍ତି

ସହରାଅଳ ସେବା ପ୍ରଦାନ ବ୍ୟବସ୍କାରେ ପରିବର୍ଭନ ଆଶିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ସେହିଭଳି ସହରାଅଳର ସମ୍ମଭିର ପରିଚାଳନା କରିଆରେ ରାଜସ୍ୱ ବୃଦ୍ଧି ଓ ଅନ୍ୟତ୍ର ଏହାର ସୁବିନିଯୋଗ ପାଇଁ ସରକାର ଅନ୍ୟ ଏକ ସଂସ୍କା ସହ ମଧ୍ଧ ଗତକାଲି ବୁଝାମଶାପତ୍ର ସ୍ୱାକ୍ଷର କରିଛନ୍ତି

ଆଇଏନ୍ଏସ୍ ରଣବୀର ଓ ଆଇଏନ୍ଏସ୍ ଐରାବତ ପାରାଦ୍ୱୀପରେ ପହଞ୍ ସର୍ବସାଧାରଣ ଦର୍ଶନ ନିମନ୍ତେ ଦୁଇ ଦିନ ଧରି ବନ୍ଦର ପୋତାଶ୍ରୟରେ ରହିବେ